ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ପରିଦର୍ଶନ କରିବେ

ଚଳିତ ବିଜ୍ଞାନ ସମ୍ମିଳନୀର ବିଷୟବସ୍ତୁ ହେଉଛି 'ଗ୍ରାମୀଣ ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା' ପିଏମ୍ ୱାର୍ଲଡ୍ ଲିଡର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଂରାଜୀ ନବବର୍ଷ ଅବସରରେ ଭ୍ରଟାନ୍ ରାଜା ଜିଗ୍ମେ ଖେସର୍ ନାମ୍ଗେଲ୍ ୱାଙ୍ଗ୍ଚୁକ୍ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷ ପ୍ରଧାନମନ୍ତ୍ରୀ ମହିନ୍ଦ ରାଜପକ୍ଷ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ଶୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଟେଲିଫୋନ୍ କରି ଶ୍ରଭେଚ୍ଛା ଜଣାଇବା ସହ ସେମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ଏହି ନେତାମାନଙ୍କ ସହ ସେ କଥାବାର୍ତ୍ତା ଅବସରରେ ଭାରତର ପଡ଼ୋଶୀ ନୀତି ସମ୍ପର୍କରେ ଅବଗତ କରାଇବା ସହ ଏ ଅଞ୍ଚଳରେ ଶାନ୍ତି ନିରାପତ୍ତା ଓ ସ୍ଥିରତା ବଜାୟ ରଖିବା ସହ ସବ୍ ଦେଶର ସମୃଦ୍ଧି ଓ ପ୍ରଗତି କାମନା କରିଥିଲେ ପଡ଼ୋଶୀଙ୍କ ସହ ବିକାଶ ପ୍ରକ୍ରିୟାରେ ସାମିଲ୍ ହେବାକୁ ସେ ଏହି ନେତାମାନଙ୍କୁ ପ୍ରତିଶ୍ରତି ଦେଇଥିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାଜପକ୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଶ୍ରଭେଚ୍ଛା ବାର୍ତ୍ତାକୁ ସାଦରେ ଗ୍ରହଣ କରିବା ସହ ତାଙ୍କ ଦେଶ ଭାରତ ସହ ଚଳିତ ବର୍ଷ ସ୍ରସମ୍ପର୍କର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି କହିଥିଲେ

ଗତକାଲି ସନ୍ଧ୍ୟାରେ କାଠମାଣ୍ଡୁସ୍ଥିତ ଐତିହାସିକ ଦଶରଥ ରଙ୍ଗଶାଳାରେ ଅନୁଷ୍ଠିତ ଏକ ବର୍ଷାଢ଼୍ୟ ଉତ୍ସବରେ ତାଙ୍କଦ୍ୱାରା ଏହି ଅଭିଯାନର ଶୁଭାରୟ ହୋଇଛି ଏହି କାର୍ଯ୍ୟକ୍ରମରେ ଭାରତର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ଙ୍କ ସମେତ ନେପାଳର ଏକାଧିକ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନେ ଯୋଗ ଦେଇଥିଲେ ଚଳିତ ବର୍ଷ ନେପାଳରେ ପର୍ଯ୍ୟଟନକୁ ପ୍ରୋହାହିତ କରିବାପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଏଥିରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପଟେଲ୍ କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ସାଂସ୍କୃତିକ ଏବଂ ସାମାଜିକ ସମ୍ପର୍କ ବହୁ ପ୍ରାଚୀନ ଏବଂ ନିବିଡ଼ ନେପାଳର ଏହି ପର୍ଯ୍ୟଟନ କାର୍ଯ୍ୟକ୍ରମ ଭାରତୀୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଣ କରିବ ବୋଲି ସେ ମତ ଦେଇଛନ୍ତି ଇଣ୍ଡିଆ ପାକିସ୍ତାନ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ଦେଶରେ ବନ୍ଦୀ ଥିବା ଅପର ଦେଶର ବେସାମରିକ ନାଗରିକ ଓ ମସ୍ୟଜୀବୀମାନଙ୍କ ଏକ ତାଲିକା ବିନିମୟ କରିଛନ୍ତି କ୍ୱଟନୈତିକ ସ୍ତରରେ ଏହି କାର୍ଯ୍ୟ କରାଯାଇଛି

ରବିଶଙ୍କର ପ୍ରସାଦ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଗତମାସରେ ନାଗରିକତ୍ୱ ସଂଶୋଧନ ବିରୋଧି ଆନ୍ଦୋଳନବେଳେ ଦେଶର ବିଭିନ୍ନ ସ୍ଥାନରେ ପପୁଲାର୍ ଫ୍ରିଣ୍ଟ୍ ଅଫ୍ ଇଣ୍ଡିଆ ପିଏଫ୍ଆଇର ଭୂମିକା ଥିବା କଥା କ୍ରମଶଃ ଲୋକଲୋଚନକୁ ଆସୁଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ପ୍ରସାଦ କହିଛନ୍ତି ଏହି ସଙ୍ଗଠନ ଇସ୍ଲାମିକ୍ ଛାତ୍ର ସଙ୍ଗଠନ ସହ ସମ୍ପର୍କରେ ଥିଲା ବୋଲି ମଧ୍ୟ ଅଭିଯୋଗ ହେଉଛି ତେବେ ଏହି ଘଟଣାରେ ପିଏଫ୍ଆଇର ସମ୍ପୁକ୍ତି ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରମାଣ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡପାଇଁ ପିଏଫ୍ଆଇ ଦାୟୀ ବୋଲି କହିବାର ଦିନକ ପରେ ଶ୍ରୀ ପ୍ରସାଦ ଏହି ମତାମତ ଦେଇଛନ୍ତି ହିଂସାକାଣ୍ଡ ସୃଷ୍ଟିରେ ପିଏଫ୍ଆଇର ପ୍ରତ୍ୟକ୍ଷ ସମ୍ପର୍କ ଥିବା ଅଭିଯୋଗ କରି ଶ୍ରୀ ମୌର୍ଯ୍ୟ ଏହି ସଙ୍ଗଠନକୁ ନିଷିଦ୍ଧ କରିବାକୁ ଅନୁରୋଧ କରିଥିଲେ ଟ୍ରାଇ କେବୁଲ୍ ଟିଭି ଉପଭୋକ୍ତାମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟେଲିକମ୍ ନିୟାମକ ପ୍ରାଧିକରଣ ଟ୍ରାଇ କେବୁଲ୍ ଏବଂ ପ୍ରସାରଣ ସେବା ନିୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛି ତଦନୁସାରେ କେବୁଲ୍ ଟିଭି ବ୍ୟବହାରକାରୀମାନେ ଅଞ୍ଚ ଦେୟ ଦେଇ ଅଧିକରୁ ଅଧିକ ଚ୍ୟାନେଲ୍ ଦେଖିବାର ସୁଯୋଗ ପାଇବେ

ଟ୍ରାଇ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଉପଭୋକ୍ତାମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ଇସି ଟ୍ରାକିଂ ସିଷ୍ଟମ୍ ଭାରତୀୟ ନିର୍ବାଚନ କମିଶନ୍ ରାଜନୈତିକ ଦଳଙ୍କ ପଞ୍ଜୀକରଣ ନିମନ୍ତେ ଏକ ଟ୍ରାକିଂ ପରିଚାଳନା ବ୍ୟବସ୍ଥା ଆରମ୍ଭ କରିଛନ୍ତି ଏହି ବ୍ୟବସ୍ଥାରେ ପଞ୍ଜିକୃତ ହେବାପାଇଁ ଆବେଦନ କରିଥିବା ଦଳ ନିଜ ଆବେଦନ ପତ୍ରର ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ ଗତମାସରେ କମିଶନ୍ ରାଜନୈତିକ ଦଳର ପଞ୍ଜୀକରଣ ସଂକ୍ରାନ୍ତ ନିୟମ ପରିବର୍ତ୍ତନ କରିଥିଲେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି ନୂଆ ବ୍ୟବସ୍ଥାରେ ଏଶିକି ଯେଉଁ ରାଜନୈତିକ ଦଳ ପଞ୍ଜୀକରଣ ପାଇଁ ଆବେଦନ କରିବେ ସେମାନେ ଏହି ଟ୍ରାକିଂ ବ୍ୟବସ୍ଥାରେ ସେମାନଙ୍କ ଆବେଦନର ସର୍ବଶେଷ ସ୍ଥିତି ସମ୍ପର୍କରେ ଅବଗତ ହେବେ ଏସ୍ଏମ୍ଏସ୍ ଓ ଇ ମେଲ୍ ଜରିଆରେ ମଧ୍ୟ ସେମାନଙ୍କର ପଞ୍ଜୀକରଣ ବ୍ୟବସ୍ଥାର ସର୍ବଶେଷ ତଥ୍ୟ ପ୍ରଦାନ କରାଯିବ

ଆର୍ବିଆଇ ଆପ୍ ନୋଟ୍ ମୋବାଇଲ୍ ସହାୟତାରେ ନୋଟ୍ ଚିହ୍ନିବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏକ ମୋବାଇଲ୍ ଆପ୍ ବ୍ୟବସ୍ଥା ଆରମ୍ଭ କରିଛି ଏହା ସାହାଯ୍ୟରେ ନେତ୍ରହୀନ ବ୍ୟକ୍ତିମାନେ ସହଜରେ ବିଭିନ୍ନ ମଲ୍ୟର ନୋଟ୍ ଚିହ୍ରଟ କରିପାରିବେ

ଗତକାଲି ମୁମ୍ୟାଇଠାରେ ରିଜର୍ଭ ବ୍ୟାଙ୍କ୍ର ଗଭର୍ଷର ଶକ୍ତିକାନ୍ତ ଦାସ ଏହି ଆପ୍ର ଶୁଭାରମ୍ଭ କରିଥିଲେ ଅଫ୍ ଲାଇନ୍ ବ୍ୟବସ୍ଥାରେ ମଧ୍ୟ ଏହି ସୁବିଧା ମିଳିପାରିବ ନୋଟ୍ କେତେ ଟଙ୍କାର ତାହା ମୋବାଇଲ୍ ଆପ୍ ହିନ୍ଦୀ ଏବଂ ଇଂରାଜୀରେ ଜଣାଇବ

କୋରଖ ସମ୍ପତ୍ତି ମଧ୍ୟରେ ବାସଗୃହ ମାଛ ପୋଖରୀ ଓ କୁକୁଡ଼ା ଫାର୍ମ ରହିଛି ବିଶାଖାପାଟଣାର ସିବିଆଇ ଓ ଦୁର୍ନୀତି ନିବାରଣ ଶାଖା ପକ୍ଷରୁ କରାଯାଇଥିବା ଏଫଆଇଆର୍କୁ ଭିଭିକରି ଟଙ୍କା ହେର୍ଫେର ଆଇନ ବଳରେ ଏହି ତଦନ୍ତ କରାଯାଇଥିଲା

ଓ୍ୱେବ୍ସାଇଟ୍ରେ ଭିଡ଼ ଯୋଗୁଁ ଯେଉଁମାନେ ଅନ୍ଲାଇନ୍ରେ ଆବେଦନ କରିପାରି ନାହାନ୍ତି ସେମାନଙ୍କୁ ଏହା ସହାୟକ ହେବ

ଦେଶରେ ପୋଙ୍ଗଲ୍ ମକର ସଂକ୍ରାନ୍ତି ଲୋହରି ଓନାମ୍ ଏବଂ ଅନ୍ୟ ଉତ୍ସବ ପାଳନକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି

ସପ୍ତାହବ୍ୟାପୀ ଖୋଲା ରହୁଥିବା ଏହି ଆଧାର ସେବା କେନ୍ଦର ଦିନକ୍ ଏକ ହଜାର ପଞ୍ଜୀକରଣ ଏବଂ ସଂଶୋଧନ କରିବାର କ୍ଷମତା ରହିଛି